ଏହି ଖାଦ୍ୟଶସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ରାଜ୍ୟ ସରକାରଙ୍କର ରାସନକାର୍ଡଧାରୀ ହିତାଧ୍ବକାରୀମାନେ ପାଇପାରିବେ

ଆକିଠାରୁ ତାପମାତ୍ରାରେ ପରିବର୍ଭନ ସହ ଏହା ବୃଦ୍ଧି ପାଇବ ବୋଲି ପାଶିପାଗ ବିଭାଗ ସୃତ୍ରରୁ ଜଣାପଡିଛି